ଆକାଶବାଣୀର 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପୁଷ୍ଠିକର ଖାଦ୍ୟ ସେବନ ଓ ସମଗ୍ର ଦେଶରେ ସେପ୍ଟେମ୍ବର ମାସକୁ ପୋଷଣ ଅଭିଯାନ ପାଇଁ ସମର୍ପିତ କରିବାକୁ ଆହ୍ରାନ କରିଛନ୍ତି

ଆଜି ଦିଲ୍ଲୀରେ ସମ୍ପର୍ଷ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି

ପୌରସଂସ୍ଥା କିଲ୍ଲା ପ୍ରଶାସନ ଗ୍ରାମ ପଞ୍ଚାୟତ ଏବଂ ସମ୍ପୁକ୍ତ ସମସ୍ତ ପକ୍ଷ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରି ସେଗୁଡ଼ିକୁ ଉପଯୁକ୍ତ ଭାବେ ରଖିବା ଉଚିତ ସେହି ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ କିପରି ନିରାପଦରେ ନଷ୍ଟ କରିହେବ ତାହାପାଇଁ ଉପାୟ ବାହାର କରିବାକୁ ସେ କର୍ପୋରେଟ୍ ଜଗତକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ର ପୁନଃ ବ୍ୟବହାର କରି ଏଥିରୁ ଇନ୍ଧନ ବାହାର କରାଯାଇପାରିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଆବଶ୍ୟକ ଆକାଶବାଶୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଦନ ଦେବା ଅବସରରେ ସେ ଏହା କହିଛନ୍ତି

ଏହି ସମୟ ମଧ୍ୟରେ ଦେଶବାସୀ ଶ୍ରମଦାନ ମାଧ୍ୟମରେ ମହାତ୍ଲାଗାନ୍ଧିଙ୍କୁ କାର୍ଯ୍ୟାଞ୍ଚଳି ଜ୍ଞାପନ କରିବାକୁ ସେ ଆହ୍ବାନ ଜଣାଇଛନ୍ତି ସେପ୍ଟେମ୍ବର ମାସକ୍ର ଦେଶରେ ପୋଷଣ ଅଭିଯାନ ମାସ ଭାବେ ଉତ୍ସର୍ଗ କରାଯାଇଛି ସୁଭାଷିତାନୀରୁ ଏକ ସଂସ୍କୃତ ଶ୍ଲୋକର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଖାଦ୍ୟର ମହତ୍ତ୍ୱ ଓ ଗୌରବ ବର୍ଷନା କରେ ମହିଳା ନବଜାତକ ଏବଂ ସମସ୍ତଙ୍କ ପାଇଁ ସ୍ରଷମ ଓ ପ୍ରଷ୍ଟିକର ଖାଦ୍ୟର ଗ୍ରର୍ତ୍ୱ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପୋଷଣ ଅଭିଯାନ କାଳରେ ଆଧ୍ରନିକ ବୈଜ୍ଞାନିକ ବ୍ୟବସ୍ଥାରେ ସମସ୍ତଙ୍କୁ ପୁଷ୍ଠିକର ଖାଦ୍ୟ ଯୋଗାଇ ଦେବାକୃ ଉଦ୍ୟମ କରାଯିବ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଚ୍ଚନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ଗୁରୁବାର କାତୀୟ କ୍ରୀଡ଼ା ଦିବସ ଅବସରରେ ସାରା ଦେଶରେ ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ ହେବ ଲୋକମାନଙ୍କୁ ସୁସ୍ଥ ସବଳ ରଖିବା ଏହି ଅଭିଯାନର ଲକ୍ଷ୍ୟ

ପିଏମ ଜି ସେଭେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି ସେଭେନ ବୈଠକରେ ଯୋଗଦେବା ପାଇଁ ଏବେ ବାହାରିନ୍ରୁ ଫ୍ରାନ୍ୱ ଅଭିମୁଖେ ଯାତ୍ରା କରୁଛନ୍ତି ସେ ଆକି ରାତିରେ ବେରିଜ୍ଠାରେ ପହଞ୍ଚବେ ଭାରତ ଏହି ଶିଖର ସମ୍ମିଳନୀକୁ ଏକ ଅଂଶୀଦାର ରାଷ୍ଟ୍ରଭାବେ ଆମନ୍ତିତ ହୋଇଥିବା ବେଳେ ଏହି ଶିଖର ସମ୍ମିଳନୀ ଅବସରରେ ଶ୍ରୀ ମୋଦି କେତେକ ଦ୍ୱିପାକ୍ଷୀୟ ବୈଠକରେ ଯୋଗଦେବେ

ବୈଠକ ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବ୍ରିଟିଶ ରାଷ୍ଟ୍ରପତି ବୋରିସ୍ ଜନ୍ସନ୍ ଓ କର୍ମାନୀର ଚାନ୍ସସେଲର ଆଞ୍ଜେଲା ମାର୍କେଲ ଏବେ ବେରିକ୍ରେ ଉପସ୍ଥିତ ଅଛନ୍ତି ଗତକାଲି ଶ୍ରୀ ମୋଦି ବାହାରିନ୍ର ରାଜା ହାମାଦ୍ ବିନ୍ ଇସା ଖଲିଫାଙ୍କୁ ମାନାମାଠାରେ ସାକ୍ଷାତ କରି ଅନେକଗୁଡିକ ଦ୍ୱିପକ୍ଷୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଉଭୟ ନେତା ଭାରତ ଓ ବାହାରିନ୍ ମଧ୍ୟରେ ସମ୍ପର୍କକୁ ସୁଦୁଢ କରିବାର ବିଭିନ୍ନ ଦିଗ ଉପରେ ଆଲୋଚନା ସହିତ ବ୍ୟବସାୟିକ ସମ୍ପର୍କ ଓ ସାଂସ୍କୃତିକ ଆଦାନପ୍ରଦାନ ଉପରେ ମଧ୍ୟ ବିଚାରବିମର୍ଶ କରିଥିଲେ ଶ୍ରୀ ମୋଦି ବାହାରିନ୍ ପ୍ରଧାନମନ୍ତ୍ରୀ ପ୍ରିନ୍ସ ଖଲିଫା ବିନ୍ ସଲମାନ୍ ଅଲ୍ ଖଲିଫାଙ୍କ ସହିତ ମଧ୍ୟ ଏକ ବୈଠକରେ ଯୋଗଦେଇଥିଲେ ସଂସ୍କୃତି ମହାକାଶ କ୍ଷେତ୍ର ସୌରଶକ୍ତି ଏବଂ ରୂପେ କାର୍ଡ ସମେତ ବିଭିନ୍ନ କ୍ଷେତ୍ର ଉପରେ ଦୁଇ ଦେଶ ମଧ୍ୟରେ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ରାଜାଙ୍କୁ ସାକ୍ଷାତକରି ସେ ଅତ୍ୟନ୍ତ ଆନନ୍ଦିତ ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ 'କିଙ୍ଗ୍ ହମାଦ୍ ଅର୍ଡର ଅଫ ଦ ରେନେସା' ସମ୍ମାନ ପ୍ରଦାନ କରାଯାଇଥିଲା ଟୁଇଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ଏହି ଆତିଥ୍ୟ ବାହାରିନ୍ ସହିତ ଭାରତର ଦୂଢ ସମ୍ପର୍କକ୍ ସ୍କଚାଉଛି ଶ୍ରୀ ମୋଦି ତାଙ୍କ ଗସ୍ତ କାଳରେ ଭାରତୀୟ ସମ୍ବଦାୟକ୍ର ଉଦ୍ବୋଧନ ଦେଇଥିଲେ ବାହାରିନ୍ ଷ୍ଟାଡିୟମ ଠାରେ ଉଦ୍ବୋଧନ ସମୟରେ ଶ୍ରୀ ମୋଦି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଥିଲେ ସେ ମଧ୍ୟ ପୁନରୁଦ୍ଧାର କରାଯାଇଥିବା ଶ୍ରୀନାଥକୀ ମନ୍ଦିରକୁ ଉଦ୍ଘାଟନ କରିଥିଲେ ଅର୍ଗଣ ଜେଟଲୀ ବରିଷ୍ଣ ବଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅର୍ଚ୍ଚଣ ଜେଟଲୀଙ୍କର ଆକ୍ଟି ଦିଲ୍ଲୀର ନିଗମବୋଧ ଘାଟଠାରେ ସମ୍ପର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି ଦଳମତ ନିର୍ବିଶେଷରେ ବହ୍ର ରାଜନେତା ଦଳୀୟ କର୍ମୀ ଓ ହଜାର ହଜାର ପ୍ରଶଂସକଙ୍କ ଗହଶରେ ତାଙ୍କର ପ୍ରତ୍ର ରୋହନ ମ୍ରଖାଗି ଦେଇଥିଲେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡ୍ର ବିଜେପିର ବରିଷ୍ଠନେତା ଏଲକେ ଆଡଭାନୀ ଦଳର ସଭାପତି ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ନିର୍ମଳା ସୀତାରମଣ ସ୍କୃତି ଇରାନୀ ରବିଶଙ୍କର ପ୍ରସାଦ ତଥା ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ କପିଲ ଶିବଲଙ୍କ ସମେତ ବହୁ କଂଗ୍ରେସ ନେତା ଶ୍ମଶାନଘାଟଠାରେ ଉପସ୍ଥିତ ଥିଲେ ମହାରାଷ୍ଟ୍ର ଗୁଜୁରାଟ କର୍ଷ୍ଣାଟକ ବିହାର ଉତ୍ତରାଖଣ୍ଡ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ପ୍ରଶଂସକ ଓ ଅନ୍ତ୍ରଗାମୀମାନେ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଅରୁଣ ଜେଟଲୀଙ୍କ ମରଶରୀରକୁ ପୂର୍ବରୁ ଜାତୀୟ ରାଜଧାନୀରେ ଥିବା ବିଜେପି ମୁଖ୍ୟାଳୟରେ ରଖାଯାଇଥିଲା

ସେହିଠାରୁ ତାଙ୍କର ପ୍ରାର୍ଥିବ ଶରୀରକୁ ପୁଷ୍ପ ଆଚ୍ଛାଦିତ ଏକ ସ୍ୱତନ୍ତ୍ର ଯାନରେ ଶ୍ଳଶାନ ଘାଟ ପର୍ଯ୍ୟନ୍ତ ନିଆଯାଇଥିଲା ଗତକାଲି ଏମ୍ସଠାରେ ଅରୁଣ ଜେଟଲୀଙ୍କର ନିଧନ ହୋଇଥିଲା ଇସି ବାଇପ୍ରଲସ ଉତ୍ତରପ୍ରଦେଶ ତ୍ରିପୁରା ଛତିଶଗଡ ଓ କେରଳର ଗୋଟିଏ ଲେଖାଏଁ ବିଧାନସଭା ଆସନ ନିମନ୍ତେ 'ଉପନିର୍ବାଚନ ଲାଗି ନିର୍ବାଚନ କମିଶନ ଆଜି ଘୋଷଣା କରିଛନ୍ତି

ଦାନ୍ତେୱାଡା ପାଲେ ଓ ବଧରଘାଟର ବର୍ତ୍ତମାନ ବିଧାୟକମାନଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନର ଆବଶ୍ୟକତା ପଡିଥିବାବେଳେ ହମିରପୁରଠାରେ ନିର୍ବାଚିତ ବିଜେପି ବିଧାୟକଙ୍କୁ ଅଯୋଗ୍ୟ କରାଯିବା ଯୋଗୁଁ ସେଠାରେ ମଧ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହେବ ସିଆଇଆଇ ଇକୋନୋମିକ୍ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ କହିଛି ଗତ ସପ୍ତାହରେ ଘୋଷିତ ବହୁ କ୍ଷେତ୍ରୀୟ ଓ ବହୁମୁଖୀ ଆଶ ସଞ୍ଚାରକ ନୀତି ଭାରତରେ ଆର୍ଥକ ସ୍ଥିରତା ଓ ଅଭିବୃଦ୍ଧିର ନୂଆ ବେଗ ନିର୍ଷୟ କରିବାରେ ଉଲ୍ଲେଖନୀୟ ପ୍ରଭାବ ପକାଇବ ସମଗ୍ର ବିଶ୍ୱରେ ଏବେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବାବେଳେ ଏହି ଯୋଜନା ସବୁର ଘୋଷଣାର ବିଶେଷ ଗୁରୁତ୍ୱ ରହିଛି ଶିଳ୍ପ ମହାସଂଘ ଆହୁରି କହିଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାର ଗତ ଶୁକ୍ରବାର ଘୋଷିତ ନୂଆ ଅର୍ଥନୈତିକ ଯୋଜନା ଦେଶରେ ଆର୍ଥକ ସ୍ଥିରତା ସ୍ଥାପନ କରିବା ସହିତ ଅଭିବୃଦ୍ଧିର ଗତିକୁ ତ୍ୱରାନ୍ୱିତ କରିବ

ଯାହାଦ୍ୱାରା ଦେଶର ଆର୍ଥିକ ଅଭିବୃଦ୍ଧି ହାର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି

ପୂର୍ବରୁ କେରଳର କୋଚି ନେଡ଼ୁଧ୍ୟାସରୀ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ଗିରଫ ହୋଇଥିବା ଏହି ଗୋଷୀର ଜଣେ ସଦସ୍ୟଙ୍କ ସହ ଏମାନଙ୍କର ସମ୍ପୁକ୍ତ ଥିବା ସନ୍ଦେହ କରାଯାଉଛି ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସତର୍କ ସୂଚନା ମିଳିବା ପରେ ଦେବାଳୟ ବସ୍ଷାଣ୍ଡ ରେଳଷ୍ଟେସନ ବିମାନବନ୍ଦରଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ରାଜ୍ୟର ସୀମାନ୍ତ ଅଞ୍ଚଳରେ ବ୍ଲାକ କମାଣ୍ଡୋ ଦଳକୁ ମୁତୟନ କରାଯାଇଛି ସେହିପରି ତାମିଲନାଡ଼ୁର ସୀମାବର୍ତ୍ତୀ ୱାଲାୟାର ହୋସୁର ଓ ନାଗେରକଏଲ ଠାରେ ଯାନବାହନଗୁଡିକୁ ଯାଞ୍ଚ କରାଯାଉଛି ବ୍ୟାଡମିଣ୍ଟନ ଭାରତର ଅଗ୍ରଣୀ ବ୍ୟାଡମିଷ୍ଟନ ଖେଳାଳୀ ପିଭି ସିନ୍ଧୁ ସୁଇଜରଲ୍ୟାଣ୍ଡରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍ରେ ଜାପାନର ନୋଜମୀ ଓକୁହାରାଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି

ଏହା ଥିଲା ସିନ୍ଧୁଙ୍କର ତୃତୀୟ ସିଧାସଳଖ ଫାଇନାଲ ମୁକାବିଲା

ଆଚେରୀ ସ୍କେନର ମାନ୍ଦ୍ରିଜଦଠାରେ ଆୟୋଜିତ ବିଶ୍ୱ ତୀରନ୍ଦାଜ ଯୁବ ଚାମ୍ପିୟନଶିପ୍ ପ୍ରତିଯୋଗିତା ପରେ ଭାରତର ତୀରନ୍ଦାକ ପ୍ରତିଯୋଗୀ କୋମାଲିକା ବାରି ବିଶ୍ୱ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି